ଏହା ଆମକୁ ବହୁତ କିଛି ଶିକ୍ଷା ଦେଇଛି

କରୋନା ବିରୋଧୀ ମୁକାବିଲାରେ ଏହା ବେଶ୍ ସହାୟକ ହୋଇଛି ଓଡିଶାରେ ଆଗୁଆ କରାଯାଇଥିବା ପ୍ରସ୍ତୁତି ଓ ନିଷ୍ବତିରୁ ସୁଫଳ ମିଳିଛି

ଯାହାକି ବିଶ୍ୱରେ ସର୍ବନିମୁ ବୋଲି କୁହାଯାଇଛି

ସେହିପରି ସ୍ନାତକୋତର ଛାତ୍ରଛାତ୍ରୀଙ୍କର ଦିୃତୀୟ ସେମିଷ୍ଟାରକୁ ମଧ୍ୟ ବାତିଲ୍ କରାଯାଇଛି ଆଜି ରାଜ୍ୟ ସରକାର ଏହି ନିଷ୍ବଉି ନେଇଛନ୍ତି

ତେବେ ପଛିମ ଓଡିଶାରେ ଏହା ପ୍ରଭାବ ଅଧକ ପରିଲକ୍ଷିତ ହେଉଛି